ପିଏମ୍ ଚେନ୍ନାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତକୁ ସୁଯୋଗର ଏକ ଅଭ୍ତପୂର୍ବ ସ୍ଥଳୀ ଭାବେ ସାରା ବିଶ୍ୱ ବିବେଚନା କର୍ତ୍ତି

ସମ୍ପ୍ରତି ତାଙ୍କର ଆମେରିକା ଗସ୍ତକାଳରେ ବିଭିନ୍ନ ନେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନାବେଳେ ଏ ବିଷୟ ସେ ଜାଣିପାରିଛନ୍ତି ସେ କହିଛନ୍ତି ଭାରତୀୟ ସମୁଦାୟ ବିଭିନ୍ନ କ୍ଷେତ୍ରରେ ବିଶେଷକରି ବିଜ୍ଞାନ ଓ କାରିଗରି ବିଦ୍ୟା କ୍ଷେତ୍ରରେ ସାରା ବିଶ୍ୱରେ ଉକ୍କୁଷ୍ଟତା ପ୍ରତିପାଦନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଅଭିନବତା ଟିମ୍ ୱାର୍କ ଓ କାରିଗରି ବିଦ୍ୟା ହେଉଛି ଭବିଷ୍ୟତ ବିଶ୍ୱ ପାଇଁ ତିନୋଟି ସ୍ତିୟ

ମାତୃଭୂମି ପ୍ରତି ଧ୍ୟାନ ଦେବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇ ଶ୍ରୀ ମୋଦି କହିଛନ୍ତି ଦେଶରୁ ସେମାନେ କିଛି ହାସଲ କରିବେ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ସ୍ୱପ୍ନ ଦେଖିବା ବନ୍ଦ୍ ନ କରିବାକୁ ସେ ପରାମର୍ଶ ଦେଇ କହିଛନ୍ତି ପ୍ରତିଦିନ ନିଜ ନିକ ଭିତରେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ ଫିଟ୍ ଇଣ୍ଡିଆ ଆନ୍ଦୋଳନରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିବାପାଇଁ ସେ ଆହ୍ୱାନ ଜଣାଇ କହିଛନ୍ତି ଜୀବନଶୈଳକନିତ ରୋଗଗୁଡ଼ିକ ମାନବ ସଭ୍ୟତା ପ୍ରତି ଘୋର ବିପଦ ସୃଷ୍ଟି କରୁଛି

କୋର୍ଟ ଚିଦାୟରମ୍ ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ଦିଲ୍ଲୀ ହାଇକୋର୍ଟ କାମିନ୍ ଦେବାକୁ ଆଜି ମନା କରିଦେଇଛନ୍ତି ବିଚାରପତି ସୁରେଶ କୈତ୍ କହିଛନ୍ତି କଂଗ୍ରେସ ନେତା ପ୍ରମାଣପତ୍ରରେ ହେର୍ଫେର୍ କରିବାରେ ସମ୍ଭାବନା ନ ଥିଲେ ମଧ୍ୟ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ତାଙ୍କୁ କାମିନ୍ ଦିଆଯିବ ନାହିଁ

ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଣରେ ଯେଉଁ ଅଳ୍ପ କେତେକ ବିମାନ ବାହିନୀର ପାଇଲଟ୍ ଦକ୍ଷତା ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ଏୟାର୍ ଚିଫ୍ ମାର୍ଶଲ୍ ଭଦୌରିଆ ଅନ୍ୟତମ

ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ କର୍ଷଲ୍ ଆସନରୁ ପୁନର୍ବାର ପ୍ରତିଦ୍ୱନ୍ଦିତା କରିବେ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ୍ ବରୋଦା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ପୂର୍ବତନ ଭାରତୀୟ ହକି କ୍ୟାପ୍ଟେନ୍ ସନ୍ଦିପ୍ ସିଂହଙ୍କୁ ପେହୋୱା ଆସନରୁ ପ୍ରାର୍ଥୀ କରାଯାଇଛି କୁସ୍ତି ପ୍ରତିଯୋଗୀ ବବିତା ଫୋଗତ୍ଙ୍କୁ ଦାଦ୍ରି ଆସନରୁ ପ୍ରାର୍ଥୀ କରାଯାଇଥିଲାବେଳେ ରାଜ୍ୟ ବିଜେପି ମୁଖ୍ୟ ସୁବାସ ବରାଳଙ୍କୁ ତୋହନା ଆସନରୁ ପ୍ରାର୍ଥୀ କରାଯାଇଛି ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାପ୍ଟେନ୍ ଅଭିମନ୍ୟୁଙ୍କୁ ନାରନୌନ୍ଦ୍ ଆସନରୁ ପୁନର୍ବାର ଟିକେଟ୍ ଦିଆଯାଇଛି

ନୀତି ଆୟୋଗ ନୀତି ଆୟୋଗଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଦ୍ୟାଳୟ ଶିକ୍ଷା ମାନକ ସ୍ଚଚ୍ଚୀ ଏସ୍ଇକ୍ୟୁଆଇକୁ ନୀତି ଆୟୋଗ ଉପାଧ୍ୟକ୍ଷ ଆଜି ନ୍ତଆଦିଲ୍ଲୀରେ ଉନ୍କୋଚନ କରିଛନ୍ତି ଏହି ତାଲିକାରେ କେରଳ ପ୍ରଥମ ସ୍ଥାନରେ ଥିଲାବେଳେ ରାଜସ୍ଥାନ ଦ୍ୱିତୀୟ ଓ କର୍ଷାଟକ ତୃତୀୟ ସ୍ଥାନରେ ଅଛି ବିଦ୍ୟାଳୟ ଶିକ୍ଷା ମାନକ ସୂଚୀରେ ଉପରକୁ ଉଠୁଥିବା ତାଲିକାରେ ହରିୟାଣା ପ୍ରଥମ ସ୍ଥାନରେ ଥିଲାବେଳେ ଆସାମ ଦ୍ୱିତୀୟ ଓ ଉତ୍ତର ପ୍ରଦେଶ ତୂତୀୟ ସ୍ଥାନରେ ରହିଛି କ୍ଷୁଦ୍ର ରାଜ୍ୟ ଶ୍ରେଣୀରେ ମଣିପୁର ପ୍ରଥମରେ ଥିଲାବେଳେ ତ୍ରିପୁରା ଦ୍ୱିତୀୟ ଓ ଗୋଆ ତୂତୀୟରେ ରହିଛି ଶିକ୍ଷା ମାନକ ସ୍ୱଚୀରେ ଉପରକୁ ଉଠ୍ଥିବା କ୍ଷୁଦ୍ର ରାଜ୍ୟମାନଙ୍କ ମଧ୍ୟରେ ମେଘାଳୟ ପ୍ରଥମ ସ୍ଥାନରେ ଥିଲାବେଳେ ନାଗାଲାଣ୍ଡ ଦ୍ୱିତୀୟ ଓ ଗୋଆ ତୃତୀୟ ସ୍ଥାନରେ ରହିଛି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କନ୍ତ କହିଛନ୍ତି ମାନକ ସୂଚୀରେ ଉପରକୁ ଉଠୁଥିବା ରାଜ୍ୟଗୁଡ଼ିକ ଅତି ଚମତ୍କାର ପ୍ରଦର୍ଶନ କରୁଛନ୍ତି

ଏସ୍ସି ଅବଦୁଲ୍ଲା ଜନ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ କୋର୍ଟରେ ହାଜର ଲୋଡ଼ି ରାଜ୍ୟସଭା ସାଂସଦ ଭାଇକୋଙ୍କ ପକ୍ଷର୍ତ ଆଗତ ଆବେଦନକ୍ର ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିଛନ୍ତି ସାର୍ବଜନୀନ ନିରାପତ୍ତା ଆଇନ ଅଧୀନରେ ଶ୍ରୀ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ବିଷୟକୁ ଚ୍ୟାଲେଞ୍ କରିପାରନ୍ତି ବୋଲି ଶ୍ରୀ ଭାଇକୋ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସାର୍ବଜନୀନ ନିରାପତ୍ତା ଆଇନରେ ଶ୍ରୀ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଥିବା ଭାଇକୋଙ୍କ ଓକିଲଙ୍କୁ ଜଣାଇଛନ୍ତି

ଏହି ଆବେଦନଗୁଡ଼ିକ ଉପରେ ଆସନ୍ତାକାଲିଠାରୁ ଶୁଣାଶି ହେବ

କୌଶଳ ବିକାଶ ରାଜ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ କେନ୍ଦ୍ର କୌଶଳ ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ ଏହା ଘୋଷଣା କରିଛନ୍ତି

ରାଜ୍ୟରୁ ଗାଁଗଣ୍ଡା ପର୍ଯ୍ୟନ୍ତ କୌଶଳ ବିକାଶ ମିତ୍ର ସୃଷ୍ଟି କରିବା ଆବଶ୍ୟକତା ପ୍ରତି ସେ ଗ୍ରର୍ତ୍ୱାରୋପ କରିଛନ୍ତି ସାଉଦି ଇରାନ୍ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲ୍ମାନ୍ କହିଛନ୍ତି ଇରାନ୍କୁ ନିୟନ୍ତ୍ରଣ କରିବାପାଇଁ ବିଶ୍ୱସ୍ତରରେ ଉଦ୍ୟମ କରା ନ ଗଲେ ତେିଳର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବ ଶ୍ରୀ ସଲମାନ୍ ସାମ୍ଭାଦିକମାନଙ୍କୁ କହିଛନ୍ତି ସାଉଦି ଆରବ ଓ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ନଷ୍ଟ ହୋଇଯିବ ସେ କହିଛନ୍ତି ସାମ୍ଭାଦିକ ଜମାଇ ଖସୋଗିଙ୍କ ହତ୍ୟା ପାଇଁ ସେ ନିଜକୁ କିଛିମାତ୍ରାରେ ଦାୟୀ ବୋଲି ମନେ କରୁଛନ୍ତି ତେବେ ସେ ବ୍ୟକ୍ତିଗତ ଭାବେ ଖସୋଗିଙ୍କୁ ହତ୍ୟା କରିବାପାଇଁ ନିର୍ଦ୍ଦେଶ ଦେଇ ନ ଥିବା କହିଛନ୍ତି